କ୍ୟାମ୍ପେନିଂ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷର୍ ଦେଶବ୍ୟାପୀ ପ୍ରଚାର ଅଭିଯାନ କୋରଦାର ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ବିଏସ୍ପି ମୁଖ୍ୟ ମାୟାବତୀ ପ୍ରମୁଖ ନେତାମାନେ ବିଭିନ୍ନ ଜନସଭାରେ ଉଦ୍ବୋଧନ ଦେଇ ସେମାନଙ୍କର ପ୍ରାର୍ଥୀମାନଙ୍କୁ ଭୋଟ୍ ଦେବାପାଇଁ ନିବେଦନ କରୁଛନ୍ତି ଶ୍ରୀ ମୋଦି ଗତକାଲି ତାମିଲନାଡୁ ଓ କର୍ଷାଟକରେ ପ୍ରଚାର କରିଥିବାବେଳେ ଶ୍ରୀ ଗାନ୍ଧୀ କର୍ଷାଟକରେ ଏକ ରାଲିକୃ ସମ୍ବୋଧୃତ କରିଥିଲେ ଅମିତ ଶାହା ଏବଂ ମାୟାବତୀ ଉତ୍ତରପ୍ରଦେଶରେ ସାଧାରଣ ସଭାରେ ଉଦ୍ବୋଧନ ଦେଇଥିଲେ

ତାମିଲନାଡ଼ୁରେ ମୁଖ୍ୟ ନିର୍ବାଚନ ଅଧିକାରୀ ସତ୍ୟବ୍ରତ ସାହୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ନିର୍ବାଚନ ଆଶୁତୋଷ ଶୁକ୍କା ଏବଂ ଅନ୍ୟ ବରିଷ ଅଧିକାରୀମାନେ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି ନେଇ ଗତକାଲି ବିସ୍ତୃତ ଭାବେ ସମୀକ୍ଷା କରିଛନ୍ତି ନିର୍ବାଚନ ଅଧିକାରୀମାନେ ନିର୍ବାଚନମଣ୍ଡଳୀ ଗୁଡ଼ିକର ସ୍ଥିତି ସମ୍ବେଦନଶୀଳ ବୁଥ୍ ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା କରିଛନ୍ତି ପୁଲିଂ ବୁଥ୍କୁ ଇଭିଏମ୍ ଏବଂ ଭିଭିପାଟ ମେସିନ ଏବଂ ଅନ୍ୟାନ୍ୟ ନିର୍ବାଚନ ଉପକରଣ ନେବା ପାଇଁ ଆଞ୍ଚଳିକ ଦଳ ଗଠନ କରାଯାଇ ଦଳର ସ୍ଥିତି ନେଇ ଆଲୋଚନା ହୋଇଛି ରାଜ୍ୟରେ ବେଆଇନ୍ ଟଙ୍କା ବଣ୍ଟନକୁ ରୋକିବା ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଇଛି ଏହାଛଡା ପ୍ରାର୍ଥୀମାନଙ୍କର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି ଆମ କର୍ଷ୍ଣାଟକ ସମ୍ଭାଦଦାତା କହିଛନ୍ତି ଭୋଟରମାନଙ୍କୁ ସଚେତନ ଏବଂ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ନିର୍ବାଚନ କମିଶନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ କଲ୍ୟାଣକାରୀ ସଂଘ ଏବଂ ସିଭିକ ଗ୍ରୁପ୍କୁ ଭୋଟରମାନଙ୍କ ପାଇଁ ବିଶେଷକରି ଦିବ୍ୟାଙ୍ଗ ଭୋଟରମାନଙ୍କ ପାଇଁ ଥିବା ସୁବିଧା ନେଇ ସଚେତନ କରିବାକୁ ଦାୟିତ୍ୱ ଦିଆଯାଇଛି ନିର୍ବାଚନ ଦିନ ଦିବ୍ୟାଙ୍ଗ ଭୋଟରମାନଙ୍କ ଯାନବାହନ ଓ ହ୍ୱିଲ ଚେୟାର ବୁକିଙ୍ଗ କରିବା ପାଇଁ ଚୁନାଭାନ ମୋବାଇଲ ଆପ୍ର ବ୍ୟବସ୍ଥା କରାଯାଇଛି ପିଏମ୍ କଠୱା ର୍ୟାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭିଟାମାଟିରୁ ବିତାଡିତ ହୋଇଥିବା କାଶ୍ମୀର ପଣ୍ଡିତମାନଙ୍କୁ ସେମାନଙ୍କ ମୂଳ ସ୍ଥାନରେ ପୁର୍ନବାର ଥଇଥାନ କରିବା ପାଇଁ ବିଜେପି ଅଙ୍ଗୀକାରବଦ୍ଧ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି ଆଜି ଜାମ୍ସ କାଶ୍ମୀରର କଠୱାଠାରେ ଏକ ନିର୍ବାଚନ ସମାବେଶରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଯେ କାଶ୍ମୀର ପଣ୍ଡିତଙ୍କ ଭିଟାମାଟି ଛାଡିବା ପଛରେ କଂଗ୍ରେସ ତ୍ରଟିପୂର୍ଣ୍ଣ ନୀତି ଦାୟୀ କଂଗ୍ରେସ ନ୍ୟାସନାଲ କନ୍ଫରେନ୍ନ ଓ ପିଡିପିର ଭାରତବିରୋଧୀ ମନୋଭାବ ପଦାରେ ପଡିଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏହିସବୁ ଦଳ କାଶ୍ମୀରକୁ ତିନିପିଢ଼ୀ ଧରି ଶାସନ କରିଆସୁଛନ୍ତି ବାବାସାହେବଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପରିବାରବାଦ ଗଣତନ୍ତ୍ର ପାଇଁ ଏକ ବଡ ବିପଦ ପରିବାର ରାଜନୀତିର ଅବସାନ ଘଟାଇବା ପାଇଁ ଭୋଟ୍ ଦେବା ବାବାସାହେବଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଚଳି ହେବ ବୋଲିସେ କହିଛନ୍ତି

ଦଳର ପୂର୍ବତନ ଲୋକସଭା ସଦସ୍ୟ ଭୀଷ୍କ ଶଙ୍କର ପୁର୍ନବାର ସନ୍ଥ କବୀର ନଗର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବାବେଳେ ରଙ୍ଗନାଥ ମିଶ୍ର ଭଦୋହି ଆସନରୁ ପ୍ରାର୍ଥୀ ହୋଇଛନ୍ତି ଅଶୋକ କୁମାର ତ୍ରିପାଠୀ ପ୍ରତାପଗଡ଼ରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବାବେଳେ ଅଫତାବ ଆଲାମଙ୍କୁ ଦୋମରିୟାଗଞ୍ଜ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରାଯାଇଛି ପିଏମ୍ ଫେଷ୍ଟିଭାଲସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଶାଖୀ ଓଡ଼ିଆ ନବବର୍ଷ ମହାବିଷୁବ ସଂକ୍ରାନ୍ତି ଏବଂ ତାମିଲ ନବବର୍ଷ ପୁଥାଣ୍ଡୁ ପାଇଁ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏକ ଟ୍ୱିଟ୍ରେ ଶ୍ରୀ ମୋଦି କହିଛନ୍ତି ଆଗାମୀ ଦିନରେ ଦେଶର ଜନସାଧାରଣ ବିଭିନ୍ନ ଉତ୍ସବ ପାଳନ କରୁଛନ୍ତି ଏବଂ ଏହା ବିବିଧତାରେ ଏକତା ସଦ୍ଭାବନା ଏବଂ ଭାଇଚାରାର ଉତ୍ସବ ସେ ଏହି ଅବସରରେ ସମସ୍ତଙ୍କ ଜୀବନରେ ସୁଖସମୃଦ୍ଧି କାମନା କରିଛନ୍ତି ପାନଗାଡିଆ ଗର୍ମେଣ୍ଟ ସ୍କିମ୍ ନୀତିଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗାଡିଆ କହିଚ୍ଚନ୍ତି ଯେ ମୋଦି ସରକାର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଏବଂ ଗ୍ରାମ୍ୟ ବିଦ୍ୟୁତ୍କରଣ କାର୍ଯ୍ୟକ୍ରମ ଆଦି ବିଭିନ୍ନ ସାମାଜିକ କ୍ଷେତ୍ରର କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ପିଟିଆଇକୁ ସେ କହିଛନ୍ତି ଯେ ଦୁର୍ନୀତି ବିରୋଧୀ କାର୍ଯ୍ୟକ୍ରମରେ ମଧ୍ୟ ମୋଦି ସରକାରଙ୍କ ସଫଳତା ଉଲ୍ଲେଖନୀୟ ରହିଛି

ଭିଭିଭୂମି କ୍ଷେତ୍ର ସମ୍ପର୍କରେ ସେ କହିଛନ୍ତି ଯେ ଏହି କ୍ଷେତ୍ରରେ ମଧ୍ୟ ସରକାରର ଉପଲହି ମନ୍ଦ ନୁହେଁ ସଡ଼କ ରେଳପଥ ଜଳପଥ ବାୟୁପଥ ଏବଂ ଡିକିଟାଇଜେସନ ଆଦି କ୍ଷେତ୍ରରେ ମୋଦି ସରକାରର ଉପଲହି ଭଲ ବୋଲି ଶ୍ରୀ ପାନଗାଡ଼ିଆ କହିଛନ୍ତି

ସାମାଜିକ ଗଣମାଧ୍ୟମ ମଞ୍ଚରେ ସମଗ୍ର ପୃଥିବୀରେ ବସବାସ କରୁଥିବା ଭାରତୀୟମାନଙ୍କ ସହ ମତବିନିମୟ ସମୟରେ ସେ ଏହା କହିଛନ୍ତି ଶ୍ରୀମତୀ ସ୍ୱରାଜ ଆହୁରି କହିଛନ୍ତି ଏବେ ଭାରତ ବିଶ୍ୱର ଷଷ୍ଠ ସର୍ବବୃହତ୍ ଅର୍ଥନୀତିରେ ପରିଣତ ହୋଇପାରିଛି

ଓ ବର୍ତ୍ତମାନର ଡକ୍ଟର ଆୟେଦକର ନଗରଠାରେ ଜନ୍ମଗ୍ରହଣ କରିଥିଲେ ଏହି ଅବସରରେ ସମଗ୍ର ଦେଶରେ ଆଜି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ସକାଳେ ସଂସଦ ଭବନ ପରିସରରେ ବାବାସାହେବଙ୍କ ପ୍ରତିମ୍ଭିରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି ରାଷ୍ଟ୍ରପତି ରାମନାଥ କୋବିନ୍ ଏହି ଅବସରରେ ବାବାସାହେବଙ୍କ ସ୍କୁତିଚାରଣ କରି କହିଛନ୍ତି ଯେ ସେ ଦେଶର ମୁକ୍ତି ସଂଗ୍ରାମର ଜଣେ ପ୍ରମୁଖ ନେତା ରହିବା ସହ ଦଳିତ ଓ ଅବହେଳିତ ବର୍ଗଙ୍କ ଅଧିକାର ସାବ୍ୟସ୍ତ ପାଇଁ ଯୁଗାନ୍ତକାରୀ ଉଦ୍ୟମ କରିଥିଲେ ଆମ୍ଭେଦକରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ପ୍ରଦର୍ଶିତ ମାର୍ଗରେ ଚାଲିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏକ ବାର୍ଭାରେ କହିଛନ୍ତି ଯେ ସମସାମୟିକ ଇତିହାସର ବାଲିରେ ବାବାସାହେବ ଅଲିଭା ପଦଚିହ୍ର ଛାଡିଯାଇଛନ୍ତି ଜଣେ ଉଚ୍ଚସ୍ତରର ସମାଜ ସଂସ୍କାରକ ଧ୍ରିରଣ ଆଇନ୍ ବିଶାରଦ ଏବଂ ବହୁମୁଖୀ ବିଜ୍ଞ ବ୍ୟକ୍ତି ଭାବେ ଲୋକେ ତାଙ୍କୁ ମନେରଖିବେ ଜନସାଧାରଣଙ୍କ ଅଧିକାରର ସୁରକ୍ଷା ଏବଂ ସାମାଜିକ ଭେଦଭାବର ଅବସାନ ପାଇଁ ବାବାସାହେବଙ୍କ ଅବଦାନ ଚିରସ୍କରଣୀୟ ହୋଇ ରହିବ ବୋଲି ଉପରାଷ୍ଟ୍ରପତି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାବାସାହେବଙ୍କୁ ଶ୍ରଦ୍ଧାଞ୍ଚଳି କଣାଇ କହିଛନ୍ତି ଯେ ସେ ସାମାଜିକ ନ୍ୟାୟର ଜଣେ ପ୍ରମୁଖ ପୁରୋଧା ଥିଲେ ଏବଂ ଭାରତୀୟ ସିିଧାନର ନିର୍ମାତା ଭାବେ ତାଙ୍କୁ ସମସ୍ତେ ମନେରଖିବେ ଏଫ୍ପିଆଇ ଇନ୍ଫ୍ଲୋ ଘରୋଇ ଓ ବାହ୍ୟ କାରଣମାନ ଅନୁକୂଳ ରହିବାରୁ ଭାରତୀୟ ବଜାରରେ ବିଦେଶୀ ପୁଞ୍ଜିନିବେଶ ଅଧିକ ହୋଇଛି

ବିଦେଶୀ ପ୍ରତିଭୂତି ନିବେଶକ ଗତ ଦୁଇମାସରେ ଭାରତୀୟ ପୁଞ୍ଜି ବଜାରରେ ଉତ୍ତମ ପରିମାଣର ଅର୍ଥ ଲଗାଇଥିଲେ

ବିଶେଷଜ୍ଞମାନଙ୍କ କହିବାକଥା ଚଳିତ ନିର୍ବାଚନ ପରେ ଏକ ସ୍ଥିର ସରକାର ଗଠନର ସମ୍ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟତଃ ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରେ ଅଧିକ ଅର୍ଥ ନିବେଶ କରୁଛନ୍ତି ଏହାଛଡା ବିକଶିତ ରାଷ୍ଟ୍ର ଗୁଡ଼ିକରେ ଆର୍ଥକ ମାନ୍ଦାବସ୍ଥା ଯୋଗୁଁ ନିବେଶକମାନେ ଭାରତୀୟ ପୁଞ୍ଜି ବଜାର ଉପରେ ଅଧିକ ଭରସା କର୍ଚ୍ଚନ୍ତି ଦିଲ୍ଲୀ ଫାୟାର ଦିଲ୍ଲୀର ଉତ୍ତରପଣ୍ଟିମ ଅଞ୍ଚଳର ଶିରସାପୁରରେ ଆଜି ସକାଳୁ ଏକ ରବର ଗୋଦାମରେ ଅଗ୍ନିକାଣ୍ଡ ଘଟିଛି

ଦିଲ୍ଲୀ ଅଗ୍ନିଶମ ସେବା ପକ୍ଷରୁ କୁହାଯାଇଛି ଦୁଇଘଙ୍କା ମଧ୍ୟରେ ନିଆଁକୁ ଆୟତ୍ତ କରାଯାଇଥିଲା ଏବଂ ଏଥିରେ କୌଣସି ଜନଜୀବନର କ୍ଷତି ଘଟିନାହିଁ ଅଗ୍ନିକାଶ୍ଡର କାରଣ ସମ୍ପର୍କରେ ଅଦ୍ୟାବଧି ଜଣାପଡିନାହିଁ ନେପାଳ କ୍ରାସ୍ ନେପାଳର ଲୁକ୍ଲା ବିମାନବନ୍ଦରରେ ଏକ କ୍ଷୁଦ୍ର ବିମାନ ଉଡାଣ ଆରମ୍ଭ କରୁଥିବାବେଳେ ରନ୍ୱେରେ ଦୁର୍ଘଟଣାଗ୍ରସ୍ତ ହୋଇଛି

ସରକାରୀ ଭାବେ ମିଳିଥିବା ଖବର ଅନୁସାରେ ଉଡାଣ ଆରମ୍ଭ ପାଇଁ ବିମାନଟି ରନ୍ୱେରେ ଗତି କରୁଥିବାବେଳେ ପଥଚ୍ୟୁତ ହୋଇଥିଲା ଫଳରେ ଘଟଣାସ୍ଥଳରେ ଚାଳକ ସହଚାଳକ ଓ ଅନ୍ୟଜଣଙ୍କର ମୃତ୍ୟୁ ଘଟିଥିଲା ବକ୍ସିଂ ଜର୍ମାନୀର କୁଲୋଁଠାରେ ଅନୁଷ୍ଠିତ ମହିଳା ବକ୍ୱିଂ ବିଶ୍ୱକପ୍ରେ ଗତକାଲି ଭାରତ ଗୋଟିଏ ସ୍ୱର୍ଷ୍ଣ ଏବଂ ଦୁଇଟି ରୌପ୍ୟ ପଦକ ହାସଲ କରିଛି

ସୁଦାନ ନିଉ ଲିଡର ସୁଦାନର ଦ୍ୱିତୀୟ ନୃତନ ସାମରିକ ମୁଖ୍ୟ ଜେନେରାଲ ଅବଦେଲ ଫାତା ଆଲ ବୁରାହନ କ୍ଷମତାଚ୍ୟୁତ ରାଷ୍ଟ୍ରପତି ଓମାର ଅଲବସିର ଶାସନର ମୂଳୋପ୍ରାଟନ କରାଯିବ ବୋଲି କହିଛନ୍ତି ପୂର୍ବରୁ ଏହି ସରକାର ଦ୍ୱାରା ଯେଉଁ ବିକ୍ଷୋଭକାରୀମାନଙ୍କୁ ବନ୍ଦୀ କରାଯାଇଥିଲା ସେମାନଙ୍କୁ ମୁକ୍ତ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି